ବିଭିନ୍ନ ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାଣ୍ଟିବେ

ମହାନଦୀ ପ୍ରସଙଙ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ଧରେ ଲାଗିରହିଥିବା ବିବାଦର ସମାଧାନ ସକାଶେ ଗଠିତ ଟିବ୍ୟୁନାଲ୍ରେ ଶୁଶାଶି ହୋଇଛି ଟିବ୍ୟୁନାଲ୍ ଶୁଣାଣି କରି କହିଛନ୍ତି ଉଭୟ ରାଜ୍ୟ ମଧରେ ବୈଷୟିକ ଟିମ୍ ଗଠନ କରାଯାଇ ସ୍ଥିତି ଅନୁଧ୍ରାନ କରାଯିବ

ଏଥ୍ପାଇଁ ସମ ମିଳିମିଶି କାମ କରିବା ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି

ତେବେ ଚିକିହା ଅପେକ୍ଷା ପ୍ରତିଷେଧକ ବ୍ୟବସ୍କା ଓ ସଚେତନତା ଅଧିକ ଜର୍ତରୀ

ଆସନ୍ତା କାଲିଠାରୁ ପାଗରେ ପରିବର୍ଭନ ଆସିବାର ସନ୍ତାବନା ରହିଛି